ଗଛର ସୁରକ୍ଷା ହେଉଛି ସଭ୍ୟତା ଓ ସଂସ୍କୃତିର ସୁରକ୍ଷା

ଏହି ଆପ୍ ଆଜିଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ଭୁବନେଶ୍ୱରସ୍ଥିତ ଏନ୍ଆଇସି ଦ୍ୱାରା ପ୍ରସ୍ଠୁତ ହୋଇଥିବା ଏହି ଆପ୍ ସ୍କାର୍ଟଫୋନ୍ ଟାବ୍ଲେଟ୍ରେ ଚାଲିବ ସମସ୍ତ ଫଇଲ୍କ ଅଫିସରଙ୍କୁ ଏଥିରେ ସଂଯୋଗ କରାଯାଇଛି

ବସ୍ ଚଳାଚଳ ବନ୍ଦ ବ୍ରହ୍କପୁର ଉପକଶ୍ ହଳଦିଆପଦରଠାରେ ନିର୍ମିତ ନୂଆ ବସ୍ଷାଣ୍ଡକୁ ବିରୋଧ କରି ଗତକାଲି ଭଳି ଆକି ମଧ୍ଧ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଛି

ଏହାଫଳରେ ଦୁଇଦିନ ଧରି ଯାତ୍ରୀ ପରିବହନ ପ୍ରଭାବିତ ହୋଇଛି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

ହଜାର ହଜାର ଯାତ୍ରୀ ଘୋର ହଟହଟାର ସମ୍ମୁଖୀନ ହୋଇଛନ୍ତି

ଆଜି ସକାଳୁ ବିଭିନ୍ ଶିକ୍ଷାନୁଷ୍ଠାନ ସହ ଦୋକାନ ବକାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା

ଏଥିସହ ରାଜ୍ୟ ସରକାର ରାଜସ୍ୱ ଓ ଅର୍ଥ ବିଭାଗକୁ ସୁପାରିଶ କରିବାକୁ ଅନୁରୋଧ କରିଛନ୍ତି

ସେହିଜିଲ୍ଲାଗୁଡ଼ିକ ହେଲା ଗଜପତି ଗଞ୍ଠାମ ଜଗତସିଂହପୁର ପୁରୀ କେନ୍ଦୁଝର ମୟରଭଞ ବାଲେଶ୍ୱର ଏବଂ କଟକ